ୟୁରୋପୀୟ ଦେଶଗୁଡ଼ିକ ସହ ଦ୍ୱିପକ୍ଷୀୟ ସମ୍ପର୍କକୁ ଘନିଷ୍ଠ କରିବାପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କି କିଶନ ରେଡ଼ୁୀ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ଙ୍କୁ ଏକ ଚିଠି ଲେଖି ମନ୍ତ୍ରୀମାନଙ୍କ ଗୋଷୀର ଗସ୍ତ ସମ୍ୟନ୍ଧରେ ଜଣାଇଛନ୍ତି ଏହି ଚିଠିରେ ଶ୍ରୀ ରେଡ୍ରୀ କହିଛନ୍ତି କେନ୍ଦ୍ର ମନ୍ତିମଶ୍ଚଳର ସମସ୍ତ ସଦସ୍ୟ ଜନ୍ମୁ କାଶ୍ମୀର ଗସ୍ତ କରନ୍ତୁ ଏହା ସ୍ୱରାଷ୍ଟ୍ର ମନ୍ତ୍ରୀ ଚାହାନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଓ ଏହାର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ତି ଦିଗରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ନୀତିଗ୍ରଡ଼ିକ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ହେଉଛି ଏହି ଗସ୍ତର ମୂଳ ଲକ୍ଷ୍ୟ ଜନ୍ମୁ ଜବ୍ସ୍ ଜନ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ଲୋକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକମାନଙ୍କ ପାଇଁ ଜମିକମା ଓ ଚାକିରିକୁ ସୁରକ୍ଷିତ ରଖାଯିବ ଜନ୍ମୁଠାରେ ଜନ୍ମୁ ପୌର ନିଗମର କାଉନ୍ସିଲ୍ମାନଙ୍କ ସହ କଥାବାର୍ଭାବେଳେ ଶ୍ରୀ ମୁର୍ମୁ ଏହା କହିଛନ୍ତି

ସେହି ଦୁଇ ସମ୍ଭିଧାନ ସଂଶୋଧନ ଲାଗୁ କରିବାକୁ ସରକାର ପ୍ରତିଜ୍ଞାବଦ୍ଧ ବୋଲି ଶ୍ରୀ ମୁର୍ମୁ ଦୋହରାଇଛନ୍ତି ସେହି ଦୁଇ ସମ୍ଭିଧାନ ସଂଶୋଧନ ବହୁ ସମସ୍ୟାର ସମାଧାନ କରିବ ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ଅମୋଘ ଅସ୍ତ ସାବ୍ୟସ୍ତ ହେବ ପିଏମ୍ ଫକ୍ଟେଲ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ହେଉଛନ୍ତି ପରସ୍କରର ପ୍ରାକୃତିକ ଭାଗିଦାର ରାଷ୍ଟ୍ର ୟୁରୋପୀୟ ସଂଘ ସହ ସମ୍ପର୍କକୁ ନିବିଡ଼ କରାଇବାପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି ଜଳବାୟୁ ପରିବର୍ତ୍ତନ ବାଶିଜ୍ୟ ଓ ଅର୍ଥନୈତିକ ସମ୍ପର୍କ କ୍ଷେତ୍ରରେ ଦୁଇ ପକ୍ଷ ମଧ୍ୟରେ ସହଯୋଗରେ ଅଭିବୃଦ୍ଧି ଘଟିଛି ଆସନ୍ତା ମାର୍ଚ୍ଚ ମାସରେ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଶିଖର ବୈଠକ ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ୟୁରୋପୀୟ ସଂଘ କମିଶନ୍ ଏବଂ ୟୁରୋପୀୟ ପରିଷଦର ନେତାମାନଙ୍କ ସହ ପୂର୍ବରୁ ହୋଇଥିବା ତାଙ୍କର କଥାବାର୍ତ୍ତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି

ରୁଷ୍ର ଡେପୁଟି ଚିଫ୍ ଅଫ୍ ମିଶନ ରୋମାନ୍ ବାବୁସ୍କିନ୍ କହିଛନ୍ତି 'କାମୋବ୍' ହାଲୁକା ବହୁମୁଖୀ ସାମରିକ ହେଲିକପ୍ଟରର ମିଳିତ ନିର୍ମାଣ ପାଇଁ ଖୁବ୍ଶୀଘ୍ର ଏକ ଚୁକ୍ତି ଚୂଡ଼ାନ୍ତ ହେବ ଭାରତରେ ରୁଷ୍ ରାଷ୍ଟ୍ରଦୂତ ନିକୋଲାଇ କୁଦାସେବ୍ଙ୍କ ସହ ଗତକାଲି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଏନ୍ଆଇଏର ଜଣେ ମୁଖପାତ୍ର କହିଛନ୍ତି ଡିଏସ୍ପି ପାହ୍ୟା ଅଫିସର ଦେବୀନ୍ଦର ସିଂହଙ୍କୁ ହିଜିବୁଲ୍ ମୁଜାହିଦ୍ଦିନ୍ ସନ୍ତାସବାଦୀମାନଙ୍କ ସହିତ ଗତ ସପ୍ତାହରେ ଗିରଫ କରାଯାଇଥିଲା ମୁଖପାତ୍ର ପୁଣି କହିଛନ୍ତି ଗିରଫ ହେବା ସମୟରେ ସେମାନଙ୍କ ପାଖରେ ବହୁ ଅସ୍ତଶସ୍ତ ଓ ଗୋଳାବରୁଦ ଥିଲା କାଜିଗୁଣ୍ଡ୍ ନିକଟରେ ଏକ କାର୍ରୁ ସେମାନଙ୍କୁ କାତୀୟ ରାଜପଥରୁ ଗିରଫ କରାଯାଇଥିଲା ଏହି ମାମଲାରେ ଜନ୍ମୁ କାଶ୍ମୀର ପୁଲିସ୍ ଦ୍ୱାରା ଏକ ମାମଲା ରୁଜୁ କରାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ନିର୍ଦ୍ଦେଶ ପାଇବା ପରେ ଏନ୍ଆଇଏ ଘଟଣାରେ ପୁନର୍ବାର ମାମଲା ର୍ରଜ୍ତ କରି ତଦନ୍ତ ଆରମ୍ଭ କରିଛି

ତିନ୍ସୁକିଆ ଓ ମହାମାରାର ବିକେପି ବିଧାୟକ ସଞ୍ଜୟ କିଶନ୍ ଓ ଯୋଗେନ୍ ମୋହନ ସ୍ୱାଧୀନ ଦାୟିତ୍ୱ ସହ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ରାଜ୍ୟପାଳ ଜଗଦୀଶ ମୁଖି ଆଜି ଗୁଆହାଟୀ ରାଜଭବନଠାରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଦୁଇ ଜଣ ମନ୍ତ୍ରୀ ଥିବା ତପ କୁମାର ଗୋଗୋଇ ଓ ପଲ୍ଲବ ଲୋଚନ ଦାସ ଲୋକସଭାକୁ ନିର୍ବାଚିତ ହେବା ପରେ ପଦବୀରୁ ଇସ୍ତଫା ଦେବା ଯୋଗୁଁ ସେହି ଦୁଇ ପଦବୀ ଖାଲି ପଡ଼ିଥିଲା ଦିଲ୍ଲୀ ଏଲ୍ଜି ପ୍ନଲିସ୍ ଉପରାଜ୍ୟପାଳ ଅନିଲ୍ ବୈଜଲ୍ ଜାତୀୟ ନିରାପତ୍ତା ଆଇନ୍ ଅଧୀନରେ ଦିଲ୍ଲୀ ପୁଲିସ୍ କମିଶନର୍ଙ୍କୁ ଅଟକ କ୍ଷମତା ପ୍ରଦାନକୁ ଅନୁମୋଦନ କରିଛନ୍ତି ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ଏ ସମ୍ପର୍କିତ ବିଜ୍ଞପ୍ତି କାରି କରାଯାଇଛି ଏହି ବିଜ୍ଞପ୍ତି ଅନୁସାରେ ଜାତୀୟ ସୁରକ୍ଷା ଏବଂ ଆଇନ୍ ଶ୍ରୁଙ୍ଗଳା ରକ୍ଷା ଦିଗରେ କୌଣସି ବ୍ୟକ୍ତିବିଶେଷ ବାଧା ପହଞ୍ଚାଉଥିବା ସନ୍ଦେହ ହେଲେ କର୍ତ୍ତ୍ପକ୍ଷ ତାଙ୍କୁ ଏକ ମାସ ପାଇଁ ଅଟକ ରଖିବା ଲାଗି ସେହି ଆଇନରେ ବ୍ୟବସ୍ଥା ରହିଛି